ଏଥିପାଇଁ ଦେଢ଼କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

କମିଶନରେଟ୍ ପୁଲିସ୍ ପକ୍ଷରୁ ଏଭଳି ଏକ ପ୍ରସ୍ତାବ ରାକ୍ୟ ସରକାରଙ୍କୁ ଦିଆଯାଇଥିବା ପୁଲିସ୍ କମିଶନର ଡକୁର ସୁଧାଂଶୁ ଷଡ଼ଙ୍ଗୀ ସ୍ଚନା ଦେଇଛନ୍ତି

ଏହି ଏକ ବର୍ଷ ମଧ୍ଘରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନୁ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଏହାଦ୍ବାରା ଗାନ୍ଧିଜୀଙ୍କ ଅହିଂସା ମନ୍ତରେ ରାକ୍ୟରୁ ଯୁବପିଢ଼ି ଉଦ୍ବୁଦ୍ଧ ହୋଇପାରିବେ ବୋଲି କୁହାଯାଇଛି